କେନ୍ଦ୍ର ସ୍ୱରାଷ୍ଟ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୂତ୍ୱରେ ଆସିଥିବା ଏହି ଆନ୍ତଃମନ୍ତଣାଳୟସ୍ତରୀୟ ପ୍ରତିନିଧି ଦଳ ଦୂଇଟି ଭାଗରେ ବିଭକ୍ତ ହୋଇ ଗତକାଲିଠାରୁ ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବା ସୂଚନା ମିଳିଛି

ଆଜି ଏହି ଦଳ କଟକ ଓ ଖୋର୍ବ୍ଧା ଜିଲ୍ଗର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଞଳ ଅନୁଧ୍ୟାନ କରିବେ

ଦୁର୍ଘଟଣାରେ ଗୁରୁତର ନବଜାତ ଶିଶୁକୁ ସମ୍ଭଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଆହତ ଜଶଙ୍କୁ ବୁଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି

ଅନ୍ୟପକ୍ଷରେ ପୂର୍ବ ଘୋଷଣା ଅନୁଯାୟୀ ପୁରୀଠାରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ସବୁ ଏକ୍ୱପ୍ରେସ୍ ପାସେଞ୍ଚର ଓ ମେମୁ ଟ୍ରେନ୍ ଚଳାଚଳ କରୁଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସ୍ଚନା ଦିଆଯାଇଛି

ଏହି ଟୁର୍ଣ୍ଣାମେଣ୍ଣ ଲାଗି ଅନ୍ଲାଇନ୍ ଟିକଟ ବିକ୍ ଆଜିଠାର୍ ଆର